ଏହି ଘୃଣ୍ୟ କାର୍ଯ୍ୟରେ ଲିପ୍ତଥିବା ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମଳକ କାର୍ଯ୍ୟାନୁଷ୍ଠାନ ନେବା ଲାଗି ପାକିସ୍ତାନକୁ କହିଲା ଭାରତ

ଇଣ୍ଡିଆ ପାକିସ୍ତାନ ପାକିସ୍ତାନର ପେଶୱାରଠାରେ ସଂଖ୍ୟାଲଘୁ ସଂପ୍ରଦାୟର ଜଣେ ଶିଖ୍ ଯୁବକଙ୍କ ହତ୍ୟା ଘଟଣାକୁ ଭାରତ ଦୃଢ଼ ନିନ୍ଦା କରିଛି ଏଥିସହିତ ପବିତ୍ର ଗୁରୁଦ୍ଧାର ନାନକାନା ସାହେବ ଉପରେ ସଂଘଟିତ ହୋଇଥିବା ଆକ୍ରମଣ ଏବଂ ଶିଖ ସଂପ୍ରଦାୟର ଜନୈକା ଯୁବତୀଙ୍କୁ ଅପହରଣ ଧର୍ମାନ୍ତରଣ ଏବଂ ବିବାହ କରିବାକୁ ବାଧ୍ୟ କରିବା ଘଟଣାରେ ମଧ୍ୟ ଭାରତ ଉଦ୍ବେଗ ପ୍ରକାଶ କରିଛି ପ୍ରକୃତ ତଥ୍ୟକୁ ଲୁଚାଇବାକୁ ଚେଷ୍ଟା ନ କରି ଏହି ଘୃଶ୍ୟ କାର୍ଯ୍ୟରେ ଲିପ୍ତ ଥିବା ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଭାରତ ପାକିସ୍ତାନ ସରକାରଙ୍କୁ ନିବେଦନ କରିଛି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ପାକିସ୍ତାନ ଅନ୍ୟ ଦେଶକୁ ଉପଦେଶ ଦେବା ବଦଳରେ ନିଜ ଦେଶରେ ସଂଖ୍ୟାଲଘୁ ସଂପ୍ରଦାୟଙ୍କ ସୁରକ୍ଷା ଦିଗରେ ଆବଶ୍ୟକ କାର୍ଯ୍ୟାନୁଷାନ ନେବା ଦିଗରେ ଧ୍ୟାନ ଦେବା ଉଚିତ ଜେଏନ୍ୟୁ ଭାଓଲେନ୍ ନୂଆଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଜେଏନ୍ୟୁ ପରିସରରେ ହୋଇଥିବା ହିଂସାତ୍କକ ଘଟଣାକୁ କେନ୍ଦ୍ର ମାନବ ସମ୍ଭଳ ବିକାଶ ମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଲ ନିଶଙ୍କ ଦୃଢ଼ ନିନ୍ଦା କରିଛନ୍ତି ଏହି ଘଟଣାକୁ ଦୁର୍ଭାଗ୍ୟପୂର୍ଣ୍ଣ ଏବଂ ଉଦ୍ବେଗଜନକ ବୋଲି ସେ କହିଛନ୍ତି ବିଶ୍ୱବିଦ୍ୟାଳୟ ପରିସରରେ ଶାନ୍ତି ବଜାୟ ରଖିବା ସହ ଏହାର ଗରିମା ଅକ୍ଷୁର୍ଶ୍ଣ ରଖିବା ଲାଗି ସେ ଶିକ୍ଷାର୍ଥୀମାନଙ୍କୁ ଆହ୍ପାନ ଦେଇଛନ୍ତି

ଆହତମାନଙ୍କୁ ଦିଲ୍ଲୀ ଏମ୍ସରେ ଚିକିହା ଲାଗି ଭର୍ତ୍ତି କରାଯାଇଛି ଇତିମଧ୍ୟରେ ଜେଏନ୍ୟୁ କର୍ତ୍ତୃପକ୍ଷ ଏହି ହିଂସା ଘଟଣାରେ ଯେଉଁ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି ସେମାନଙ୍କ ଲାଗି ଦୁଃଖ ପ୍ରକାଶ କରିଛନ୍ତି ଅନ୍ୟପକ୍ଷରେ ଭାରତୀୟ ଜନତା ପାର୍ଟି ମଧ୍ୟ ଏ ସଫପର୍କରେ ଟିଟ୍ କରି ଜେଏନୟୁ ପରିସରରେ ହୋଇଥିବା ହିଂସା ଘଟଣାକୁ ଦୂଢ଼ ନିନ୍ଦା କରିଛି

ଏହି ଆଇନ ଦ୍ୱାରା ଭାରତରେ ବସବାସ କରୁଥିବା ଯେକୌଣସି ଧର୍ମର ଭାରତୀୟ ନାଗରିକଙ୍କର କୌଣସି କ୍ଷତି ହେବ ନାହିଁ ବୋଲି ସରକାର ସ୍କଷ୍ଟ କରିଛନ୍ତି ଦେଶବ୍ୟାପୀ ଦଳର ବରିଷ୍ଠ ନେତୃବୂନ୍ଦ ଏହି ଅଭିଯାନ ଆରମ୍ଭ କରିଥିବା ବେଳେ ପଶ୍ଚିମବଙ୍ଗରେ ଦଳର ଜାତୀୟ ସଚିବ ରାହୁଲ ସିହ୍ନା ଏହା ଆରମ୍ଭ କରିଛନ୍ତି

ଏହି ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ପ୍ରଦର୍ଶନୀ ଅଞ୍ଚଳ ଏଥିରେ ଅଂଶଗ୍ରହଣକାରୀଙ୍କ ସଂଖ୍ୟା ଏବଂ ଏଥିରୁ ହେବାକୁଥିବା ରାଜସ୍ୱ ଆଦାୟ ପରିମାଣ ଦୂଷ୍ଟିରୁ ଏହି ପ୍ରଦର୍ଶନୀ ଦେଶର ଏପର୍ଯ୍ୟନ୍ତ ସର୍ବବୃହତ ପ୍ରତିରକ୍ଷା ପ୍ରଦର୍ଶନ ଭାବେ ପରିଗଣିତ ହେବ ବୋଲି ଶ୍ରୀ ସିଂ କହିଛନ୍ତି

ଏହି ମୃତକ ତିନିଜଣ ଡେଲ୍ଟା ଜିଲ୍ଲାର କୁଦାଲୋ ଏବଂ ନାଗାପଟିନମ୍ ଅଞ୍ଚଳର ହୋଇଥିବାର ଜଣାପଡ଼ିଛି

କୋଲ୍ଡ ଓେଭ୍ ଉତ୍ତରଭାରତର ବିଭିନ୍ନ ଭାଗରେ ଶୀତ ଲହରୀ ବଳବତ୍ତର ରହିଛି ହିମାଚଳ ପ୍ରଦେଶ ଏବଂ ଜାନ୍ପୁ କାଶ୍ମୀରରେ ସାନି ବରଫପାତ ସହ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ବିଶେଷକରି ଆଗାମୀ ଦୁଇଦିନ ମଧ୍ୟରେ ହିମାଚଳରେ ପ୍ରବଳ ବର୍ଷା ସହ ହିମପାତ ନେଇ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଏବଂ ୟେଲୋ ସତର୍କ ସୂଚନା ଜାରି କରାଯାଇଛି ଗତକାଲି ମଧ୍ୟ ରାଜ୍ୟର କେତେକ ଅଞ୍ଚଳରେ ସ୍ୱଚ୍ଚ ବୃଷ୍ଟିପାତ ସହ ହିମପାତ ହୋଇଥିବାର ଜଣାପଡ଼ିଛି

ଜାମ୍ମୁ ଏବଂ କାଶ୍ମୀରରେ ଆକି ମଧ୍ୟ ପୁଣି ବରଫପାତ ହେବାର ସମ୍ଭାବନା ରହିଛି

ଅନ୍ୟପକ୍ଷରେ ପଞ୍ଜାବ ଏବଂ ହରିଆଣାରେ ପ୍ରବଳ ଶୀତ ଲହରୀ ଜାରି ରହିଥିବା ବେଳେ ତାପମାତ୍ରା ଅସ୍ୱାଭାବିକ ଭାବେ ହ୍ରାସ ପାଇବା ସହ କେତେକ ଅଞ୍ଚଳରେ ଘନ କୁହୁଡ଼ି ଯୋଗୁଁ କିଛି ଦୂଶ୍ୟମାନ ହେଉନାହିଁ

ତେହେରାନ୍ଠାରେ ଅନୁଷ୍ଠିତ ଇରାନ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପଭି ନିଆଯାଇଛି ଏହି ଚୁକ୍ତି ଅନୁଯାୟୀ ଇରାନ ନିଜର ପରମାଣୁ କାର୍ଯ୍ୟକ୍ରମକୁ ସୀମତ କରିବା ଲାଗି ସମ୍ମତି ପ୍ରଦାନ କରିଥିଲା ଏଥିସହ ଇରାନ ଉପରେ ଲାଗିଥିବା ଅର୍ଥନୈତିକ କଟକଣାକୁ ହଟାଇବା ଲାଗି ଆନ୍ତର୍ଜାତିକ ପର୍ଯ୍ୟବେକ୍ଷକଙ୍କୁ ନିଜର ପରମାଣୁ କାର୍ଯ୍ୟକ୍ରମକୁ ତଦାରଖ କରିବା ନିମନ୍ତେ ଅନୁମତି ପ୍ରଦାନ କରିଥିଲା ଇରାକର ରାଜଧାନୀ ବାଗ୍ଦାଦରେ ଯୁକ୍ତରାଷ୍ଟ୍ର ଆମେରିକା ଦ୍ୱାରା ଇରାନର ଜେନେରାଲ୍ କାଶିମ୍ ସୋଲେମାନିଙ୍କ ହତ୍ୟା ଘଟଣା ପରେ ସେଠାରେ ଉତ୍ତେଜନା ଦେଖାଦେଇଛି ଏହି ହତ୍ୟା ଘଟଣାର ପ୍ରତିବାଦରେ ଗତକାଲି ଇରାନରେ ହଜାର ହଜାର ଲୋକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ

ଆରବିକ୍ ଇରାକ୍ ଇରାକ ଓ ଆରବ ଅଞ୍ଚଳରେ ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତି ଲାଗି ଆରବ ଲିଗ୍ର ମହାସଚିବ ଅହମ୍ମଦ ଅବୁଲ୍ ଘିଟ୍ ଉଦ୍ବେଗ ପ୍ରକାଶ କରିବା ସହ ଶାନ୍ତି ପ୍ରତିଷ୍ଠା ଲାଗି ନିବେଦନ କରିଛନ୍ତି ଏ ସଂପର୍କରେ ଜାରି ଏକ ବିବୃଭିରେ ସେ କହିଛନ୍ତି ଏହି ଅଞ୍ଚଳରେ ବିବାଦକୁ ଅଧିକ ବଢ଼ିବାକୁ ନ ଦେଇ ଶାନ୍ତି ପ୍ରତିଷ୍ଠା ଦିଗରେ କାର୍ଯ୍ୟ କରିବା ଉଚିତ

ଗଲ୍ଫ ସହଯୋଗ ପରିଷଦର ମହାସଚିବ ଅବଦୁଲ୍ଲ ଲାତିଫ୍ ବିନ୍ ଅଲ୍ ଜାୟେନି କହିଛନ୍ତି ଇରାକ ପରିସ୍ଥିତି ନେଇ ପରିଷଦର ସଦସ୍ୟ ରାଷ୍ଟ୍ରମାନେ ମଧ୍ୟ ଘୋର ଉଦ୍ବେଗ ପ୍ରକାଶ କରିଛନ୍ତି ଏହି ଅଞ୍ଚଳରେ ବିବାଦକୁ ପ୍ରତିହତ କରିବା ଦିଗରେ ବିଶ୍ୱ ସମୁଦାୟ ନିଜର ଦାୟିତ୍ୱ ନିର୍ବାହ କରିବାକୁ ସେ ନିବେଦନ କରିଛନ୍ତି

ମିଜାଇଲ୍ ମହିଳା ଭାବେ ପରିଚିତ ଡିଆର୍ଡିଓର ଏରୋନଟିକାଲ୍ ସିଷ୍ଟମ୍ସ ଡିରେକ୍ଟର ଜେନେରାଲ୍ ଡକ୍ଟର ତେସି ଥୋମାସ ଏହି ଉହବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି ଅନେକଗୁଡ଼ିଏ ବିଶେଷ କ୍ଷେତ୍ରରେ ମହିଳାମାନଙ୍କର ଉପସ୍ଥିତି ବୃଦ୍ଧି ସହିତ ଦେଶରେ ମହିଳାମାନଙ୍କର ମାନ୍ୟତାରେ ପରିବର୍ତ୍ତନ ଘଟି ଚାଲିଛି ବିଞ୍ଜାନ ଓ ପ୍ରଯୁକ୍ତି ବିଦ୍ୟାର ଅବଦାନ ଉପରେ ଡକ୍ଟର ଥୋମାସ କହିଛନ୍ତି ଦେଶର ସାମାଜିକ ଆର୍ଥିକ ବିକାଶ ଓ ଅଭିବୃଦ୍ଧି ପାଇଁ ଏହା ଅତ୍ୟାବଶ୍ୟକ ଓ ଫଳପ୍ରଦ ମାଧ୍ୟମ